ଅନ୍ଲାଇନ୍ରେ ହେବ ବିପିୟୁଟି ଅଷ୍ଟମ ସେମିଷ୍ଟାର୍ ପରୀକ୍ଷା

କରୋନା ଏଯାଏଁ ଦୂର ହୋଇ ନାହିଁ ଏହି ସମୟରେ ସାମାନ୍ୟ ଅସାବଧାନତା ଅନେକ ସଂକ୍ରମଣର କାରଣ ସାଜିପାରେ

ମୂତକ ଜଶଙ୍କ ଘର ଗଞାମ କିଲ୍କାରେ ବୋଲି ଜଣାପଡ଼ିଛି

ଜିଲ୍ଲାର କୌଣସି ସ୍ଚାନରେ ଦୋଳି ଖେଳ ମେଳା ମହୋହବ ବା ପାରମ୍ମରିକ ଖେଳକୁଦ ଆୟୋଜନ ହେବା ଉପରେ କଟକଣା ଲଗାଯାଇଛି

ଏ ସଂକ୍ରାନ୍ତୀୟ ପରବର୍ତ୍ତୀ ଶୁଶାଶି ଜୁଲାଇ ମାସ ଶେଷ ସପ୍ତାହରେ କରାଯିବ

ତେବେ ଫେରିବା ସମୟରେ ପବନ ଓ ଲହଡ଼ି ମାଡ଼ରେ ଡଙ୍ଗାଟି ବୁଡ଼ିଯାଇଥିଲା ଓ ସେଥିରେ ଥିବା ସମସ୍ତ ମସ୍ୟଜୀବୀ ବୁଡ଼ି ଯାଇଥିଲେ

ପାରାଦ୍ୱୀପ ସାମୁଦ୍ରିକ ଥାନା ପକ୍ଷରୁ ଦୁର୍ଘଟଶାର ଅନୁସନ୍ଧାନ କରାଯାଉଛି